ଆର୍ଥିକ କ୍ଷେତ୍ରରେ ବଜେଟ୍ ପ୍ରସ୍ତାବଗୁଡ଼ିକର କାର୍ଯ୍ୟକାରିତା ସମ୍ପନ୍ଧୀୟ ଏକ ଓ୍ପେବ୍ନାର୍ରେ ଉଦ୍ବୋଧନ ଦେଇ ଶ୍ରୀ ମୋଦୀ କହିଛନ୍ତି ଆର୍ଥିକ କ୍ଷେତ୍ରକୁ ନେଇ ସରକାରଙ୍କ ଅଭିମୁଖ୍ୟ ସମ୍ପୂର୍ଣ୍ଣ ସ୍ୱଷ୍ଟ ସେ କହିଛନ୍ତି ଆର୍ଥିକ କ୍ଷେତ୍ରରେ ବିଶ୍ୱାସ ଓ ସ୍ୱଚ୍ଚତା ସବୁଠୁ ବେଶି ଗୁରୁତ୍ୱପୂର୍ଣ୍ଣ ସେ କହିଛନ୍ତି ଏନ୍ଡିଏ ସରକାରଙ୍କ ଅଧୀନରେ ଉଭୟ ବ୍ୟାଙ୍କିଙ୍ଗ୍ ଓ ଅଣ ବ୍ୟାଙ୍କିଙ୍ଗ୍ କ୍ଷେତ୍ରରେ ଆମୂଳଚୂଳ ପରିବର୍ତ୍ତନ ଘଟିଛି ଓ ଏହି କ୍ଷେତ୍ରଗୁଡ଼ିକ ଅଧିକ ସ୍ୱଚ୍ଛ ଓ ନିର୍ଭରଯୋଗ୍ୟ ହୋଇପାରିଛି

ବର୍ତ୍ତମାନ ସରକାରଙ୍କ ନୀତି ଯୋଗୁଁ ଏହି କ୍ଷେତ୍ରଗୁଡ଼ିକ ଠିକ୍ ରାସ୍ତାରେ ଯାଉଛି ସେ କହିଛନ୍ତି ସ୍ୱଚ୍ଚତା ନ ଥାଇ କାରବାର କରାଯିବା ବ୍ୟବସ୍ଥାକୁ ସରକାର ଲୋପ୍ କରିଛନ୍ତି ସେ ପୁଣି କହିଛନ୍ତି ଆଦାୟ ହୋଇପାରୁ ନ ଥିବା ରଣ ଗୁଡ଼ିକ ବିଷୟରେ ବ୍ୟାଙ୍କ୍ମାନେ ଜଣାଇବାକୁ ସରକାର ବାଧ୍ୟତାମୂଳକ କରିଛନ୍ତି ଚଳିତ ବର୍ଷର ବଜେଟ୍ର ମୁଖ୍ୟ ବିଷୟଗୁଡ଼ିକୁ ଉଲ୍ଲେଖ କରି ବେସରକାରୀ କ୍ଷେତ୍ରର ଅଧିକ ଅଂଶଗ୍ରହଣ ପାଇଁ ସେ ଆହ୍ପାନ ଦେଇଛନ୍ତି ସମସ୍ତଙ୍କୁ ଆର୍ଥିକ ବ୍ୟବସ୍ଥାରେ ସାମିଲ କରିବା ସକାଶେ ବ୍ୟାଙ୍କିଙ୍ଗ୍ ଓ ବୀମା କ୍ଷେତ୍ରରେ ରାଷ୍ଟାୟତ କ୍ଷେତ୍ର ଅଧିକ ଅଂଶଗ୍ରହଣ ପାଇଁ ପ୍ରଧଶନମନ୍ତ୍ରୀ ଗୁରୁତ୍ୱାରୋପ କରିଛନ୍ତି ସେ କହିଛନ୍ତି ଦେବାଳିଆ ଆଇନ୍ ବ୍ୟାଙ୍କ୍ ଗୁଡ଼ିକର ମନୋବଳ ବୃଦ୍ଧି କରିଛି ଶ୍ରୀ ମୋଦୀ କହିଛନ୍ତି ବୈଷୟିକଜ୍ଞାନର ବ୍ୟବହାର ଦ୍ୱାରା ଦେଶର ଅଧିକ ଲୋକଙ୍କୁ ଆର୍ଥିକ ବ୍ୟବସ୍କାରେ ସାମିଲ କରାଯାଇ ପାରିଛି

ସେହି ରାଜ୍ୟଗୁଡ଼ିକ ହେଲା ପଶ୍ଚିମବଙ୍ଗ ଆସାମ ତାମିଲନାଡୁ କେରଳ ଓ ପୁଡ଼ୁଚେରୀ

ଶ୍ରୀ ଅରୋଡା କହିଛନ୍ତି ଦେଶରେ କୋବିଡ୍ ପ୍ରତିଷେଧକ ଟିକାକରଣ ଅଭିଯାନ ସେହି ରାଜ୍ୟଗୁଡ଼ିକର ନିର୍ବାଚନ ପାଇଁ ଅନୁକ୍କଳ ବାତାବରଣ ସୃଷ୍ଟି କରିଛି ସେ କହିଛନ୍ତି ଗଣ୍ଡଗୋଳର ଆଶଙ୍କା ଥିବା ଅଞ୍ଚଳଗ୍ରଡ଼ିକରେ ଅତିରିକ୍ତ ସିଏପିଏଫ୍ ଯବାନ୍ଙ୍କ ମୁତୟନ କରାଯିବ ଗଣ୍ଡଗୋଳର ଆଶଙ୍କା ଥିବା ଅଞ୍ଚଳ ଗୁଡ଼ିକରେ ମଧ୍ୟ ଭୋଟ୍ ଗ୍ରହଣ ସମୟରେ ଓ୍ବେବ୍କାଷ୍ଟିଂ କରାଯିବ

ପ୍ରଧାନମନ୍ତ୍ରୀ ଗତ ବର୍ଷ ଅଗଷ୍ଟ ମାସରେ ତାଙ୍କର ମନ୍ କି ବାତ୍ କାର୍ଯ୍ୟକ୍ରମରେ ଏହି ଟୟେ ଫେୟାର୍ ବିଷୟରେ ଉଲ୍ଲେଖ କରିଥିଲେ ଛୋଟ ଶିଶୁମାନଙ୍କର ସାମୁହିକ ବିକାଶରେ ଖେଳନାର ଭୂମିକା ବିଷୟ ଉଲ୍ଲ୍ରେଖ କରି ପ୍ରଧାନମନ୍ତ୍ରୀ ଦେଶରେ ଅଧିକରୁ ଅଧିକ ଖେଳନା ଉତ୍ପାଦନ ପ୍ରତି ଗୁରୁତ୍ୱାରୋପ କରିଥିଲେ ଆମ ସମ୍ଭାଦଦାତା ଜଣାଇଛନ୍ତି ପ୍ରଧାନମନ୍ତ୍ରୀଙ୍କ ବିଜନ ମ୍ରତାବକ ଏହି ଟୟେ ଫେୟାର୍ର ଆୟୋଜନ କରାଯାଉଛି

ଆତ୍ମନିର୍ଭର ଭାରତ କାର୍ଯ୍ୟକ୍ରମ ଅଧୀନରେ ଏହା ପ୍ରଥମ ଖେଳନା ବାଣିଜ୍ୟମେଳା ହେବ ଏହି ବାଣିଜ୍ୟମେଳା ଦ୍ୱାରା ଭାରତୀୟ ଖେଳନା ଗୁଡ଼ିକ ପ୍ରତି ଚାହିଦା ବୃଦ୍ଧି ପାଇବା ସହ ଦେଶର ଖେଳନା ଶିଳ୍ପର ବିକାଶ ଘଟିବ

ଏହି ୱେବ୍ସାଇଟ୍ରେ ଛୋଟପିଲା ସେମାନଙ୍କର ପିତାମାତା ଶିକ୍ଷକ ଓ ପ୍ରଦର୍ଶନକାରୀମାନେ ପଞ୍ଜିକୃତ ହୋଇପାରିବେ ଏହା ମାଧ୍ୟମରେ ଭାରତରେ ନିର୍ମିତ ଖେଳନା ଗୁଡ଼ିକର ପ୍ରଦର୍ଶନ ହେବ

ବୈଠକରେ କୋବିଡ୍ ଟିକାକରଣ ଉପରେ ଆଲୋଚନା କରାଯାଇଛି ଏହି ବୈଠକ ଭିଡ଼ିଓ କନ୍ଫରେନ୍ସିଂ ମାଧ୍ୟମରେ ଅନୁଷ୍ଠିତ ହୋଇଥିଲା

ଏହି ପର୍ଯ୍ୟାୟରେ ଦେଶରେ କୋବିଡ୍ ପ୍ରତିଷେଧକ ଅଧିକ ସଂଖ୍ୟକ ଲୋକଙ୍କୁ ଦିଆଯାଇ ପାରିବ ପ୍ରତିଷେଧକ ଦେବା ପାଇଁ ବେସରକାରୀ ସ୍ୱାସ୍ଥ୍ୟ କେନ୍ଦ୍ର ଗୁଡ଼ିକରେ ଅଧିକ ସ୍ଥାନ ରଖାଯିବାକୁ ନିଶ୍ଚିତ କରିବା ଲାଗି ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳଗୁଡ଼ିକୁ କୁହାଯାଇଛି ପ୍ରତିଷେଧକ ନେବାକୁ ଥିବା ଲୋକମାନଙ୍କୁ ଆଧାରକାର୍ଡ ଫଟୋ ଥିବା ଭୋଟର ପରିଚୟପତ୍ର ଓ ଜୀବନଶୈଳୀ ରୋଗର ସାର୍ଟିଫିକେଟ୍ ପ୍ରଭୃତି ଦେଖାଇବାକୁ ପଡ଼ିବ ଜୀବନଶୈଳୀ ରୋଗ ସାର୍ଟିଫିକେଟ୍ ଜଣେ ପଞ୍ଜିକୃତ ମେଡିକାଲ୍ ପ୍ରାକ୍ଟିସନର୍ ଦେବେ

ଆରୋଗ୍ୟ ସେତ୍ର ସମେତ ବିଭିନ୍ନ ଆଇଟି ଆପ୍ଲିକେସନ୍ ମାଧ୍ୟମରେ ପଞ୍ଜିକରଣ ହୋଇପାରିବ ଏଥିରୁ ପ୍ରତିଷେଧକ ଦିଆଯାଉଥିବା ସରକାରୀ ଓ ବେସରକାରୀ କେନ୍ଦ୍ର ଗୁଡ଼ିକର ନାମ ଏବଂ ପ୍ରତିଷେଧକ ନେବାର ସମୟ ବିଷୟରେ ସେମାନଙ୍କୁ ସୂଚନା ମିଳିପାରିବ ପ୍ରତିଷେଧକ ନେବାକୁ ଥିବା ଜଣେ ବ୍ୟକ୍ତି ତାଙ୍କ ଇଚ୍ଛା ଅନୁସାରେ କେନ୍ଦ୍ର ବାଛି ପାରିବେ ସରକାରୀ କେନ୍ଦ୍ର ଗୁଡ଼ିକରେ ମାଗଣାରେ ପ୍ରତିଷେଧକ ଦିଆଯିବ କିନ୍ତୁ ବେସରକାରୀ କେନ୍ଦ୍ର ଗୁଡ଼ିକରେ ଏଥିପାଇଁ ଫି' ଦେବାକୁ ପଡ଼ିବ

ମନ୍ତ୍ରଣାଳୟ କହିଛି ସଂକ୍ରମିତମାନଙ୍କ ସଂଖ୍ୟା ଯଦିଓ ହ୍ରାସ ପାଇଛି ତେବେ କୋବିଡ୍ ନିୟମାବଳୀ ଓ ସମସ୍ତ ସତର୍କତା କାରି ରହିବ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକୁ ପ୍ରତିଷେଧକ ଦେବା ପ୍ରକ୍ରିୟା ତ୍ୱରାନ୍ୱିତ କରିବାକୁ ପରାମର୍ଶ ଦିଆଯାଇଛି କଣ୍ଟେନ୍ମେଣ୍ଟ ଜୋନ୍ ଗୁଡ଼ିକୁ ଚିହ୍ନଟ କରିବା କ୍ଷେତ୍ରରେ ସତର୍କତା ଅବଲମ୍ଘନ କରିବା ପାଇଁ ମଧ୍ୟ ସେମାନଙ୍କୁ କୁହାଯାଇଛି

ହରଦୀପ ପୁରୀ ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ହରଦୀପ୍ ସିଂହ ପୁରୀ କହିଛନ୍ତି ଅତି ଅଳ୍ପ ସମୟ ମଧ୍ୟରେ ଭାରତ ବିଶ୍ୱର ତୂତୀୟ ବୃହତମ ବେସାମରିକ ବିମାନ ଚଳାଚଳ କ୍ଷେତ୍ର ହୋଇପାରିବ ଶ୍ରୀ ପୁରୀ କହିଛନ୍ତି କୋବିଡ୍ ସଂକ୍ରମଣ ସମୟରେ ମଧ୍ୟ ଭାରତ ଏହାର ବେସାମରିକ ବିମାନ ଚଳାଚଳ ବିଭାଗକୁ ସକ୍ରିୟ ରଖିବାରେ ସମର୍ଥ ହୋଇଥିଲା କୋବିଡ୍ ପରବର୍ତ୍ତୀ ସମୟରେ ଭାରତର ବେସାମରିକ ବିମାନ ଚଳାଚଳ କ୍ଷେତ୍ର ଏହାର ପୂର୍ବାବସ୍ଥାକୁ ପ୍ରାୟତଃ ଫେରିଆସିଲାଣି ବୋଲି ମନ୍ତ୍ରୀ କହିଛନ୍ତି

କୋବିଡ୍ ଭ୍ୟାକ୍ଟିନେସନ୍ ଆଇଟି ବ୍ୟବସ୍ଥାରେ ପରିବର୍ତ୍ତନ ଯୋଗୁଁ ଆସନ୍ତାକାଲି ଓ ରବିବାର ଦିନ ଦେଶରେ କୋବିଡ୍ ପ୍ରତିଷେଧକ ଦିଆଯିବ ନାହିଁ

ମନ୍ତ୍ରଶାଳୟ କହିଛି ଏ ସଂକ୍ରାନ୍ତରେ ସମସ୍ତ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳକୁ ସୂଚନା ଦିଆଯାଇଛି